ପିଏମ୍ ଉତ୍ତରାଖଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡର ରୁଦ୍ରପୁରଠାରେ ରାଜ୍ୟ ସମନ୍ୱିତ ସମବାୟ ଉନ୍ନୟନପ୍ରକଳ୍ପ ଗୁଡ଼ିକୁ ଶୁଭାରମ୍ଭ କରିବେ ଉତ୍ତରାଖଣ୍ଡରେ ସମବାୟ କୃଷି ଓ ତତ୍ସଂକ୍ରାନ୍ତୀୟ କ୍ଷେତ୍ର ଗୁଡ଼ିକରେ ବିକାଶ ଆଶିବା ସଙ୍ଗେ ସଙ୍ଗେ ରାଜ୍ୟର ଗ୍ରାମ୍ୟ ଅର୍ଥନୀତିରେ ବ୍ୟାପକ ଉନ୍ନତି ଆଶିବା ଏହି ପ୍ରକଳ୍ପର ଲକ୍ଷ୍ୟ କୃଷି ଓ ତତ୍ସଂକ୍ରାନ୍ତୀୟ କ୍ଷେତ୍ର ଗୁଡ଼ିକରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ଯଥେଷ୍ଟ ସମର୍ଥନ ଯୋଗାଇଦେଇ ଦାଦନ ଖଟିବାକୁ ଯାଉଥିବା ରାଜ୍ୟର ଲୋକମାନଙ୍କୁ ରୋକିବା ଦିଗରେ ଏହି ପ୍ରକଳ୍ପ ସହାୟକ ହେବ

ପିଏମ୍ ରିଲ୍ ଇଷ୍ଟେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କମିକମା ଓ ଗୃହନିର୍ମାଣ ସଂକ୍ରାନ୍ତ ନୂଆ ଆଇନ୍ 'ରେରା' ଏବଂ ବେନାମୀ ସମ୍ପତ୍ତି ପଞ୍ଜିକରଣ ବ୍ୟବସ୍ଥା ଦ୍ୱାରା ଠିକାଦାର ଓ ଉପମୋକ୍ତାମାନଙ୍କ ମଧ୍ୟରେ ଆସ୍ଥା ଅଭାବ ଦୂର ହୋଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରଙ୍କ ବଜେଟ୍ ଘୋଷଣାରେ କମିକମା ଓ ଗୃହନିମାଣ କ୍ଷେତ୍ରର ଅବସ୍ଥା ସୁଧାରିବା ପାଇଁ ବ୍ୟବସ୍ଥା ରଖାଯାଇଛି ଯାହାଫଳରେ ଲୋକମାନଙ୍କ ମଧ୍ୟରେ ଆସ୍ଥା ବୃଦ୍ଧିପାଇବ

ସେହିଭଳି ଆଉ କେତେକ ଶ୍ରେଣୀର ଜନଜାତିକୁ ଉପଜାତି ମାନ୍ୟତା ଦେବା ପାଇଁ ଆବଶ୍ୟକ ସମ୍ଭିଧାନ ସଂଶୋଧନ କରିବା ସଂକ୍ରାନ୍ତ ଏକ ପ୍ରସ୍ତାବ ମଧ୍ୟ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି ଏହାଫଳରେ ଛତିଶଗଡ଼ର ଅନେକ ଜନଜାତିର ଲୋକେ ଉପକୃତ ହେବେ ସେହିଭଳି ସଫେଇ କର୍ମଚାରୀ ଜାତୀୟ ଆୟୁକ୍ତଙ୍କ କାର୍ଯ୍ୟକାଳ ଆଉ ତିନିବର୍ଷ ବୃଦ୍ଧି କରିବା ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହୋଇଛି

ଏହାଛଡ଼ା ଆଉ କେତେକ ପ୍ରସ୍ତାବ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି ବୋଲି ଶ୍ରୀ ଗୋଏଲ୍ ସୂଚନା ଦେଇଛନ୍ତି ଏସ୍ସି ଦିଲ୍ଲୀ ଦିଲ୍ଲୀ ସରକାରଙ୍କ ଅଫିସରମାନଙ୍କ ନିଯୁକ୍ତି ଓ ବଦଳି ପ୍ରସଙ୍ଗକୁ ସୁପ୍ରିମକୋର୍ଟ ଏକ ବୃହତ୍ତର ଖଖ୍ତପୀଠକୁ ପଠାଇଛନ୍ତି ଦୁଇ ବିଚାରପତିଙ୍କ ମଧ୍ୟରେ ମତପାର୍ଥକ୍ୟ ସୃଷ୍ଟି ହେବାରୁ ଏଭଳି ପଦକ୍ଷେପ ନିଆଯାଇଛି ଜଷ୍ଟିସ ଏକେସିକ୍ରି ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଦୁର୍ନୀତି ନିବାରଣ ଶାଖା ତଦନ୍ତ କମିଶନ ଗଠନ ବିଦ୍ୟୁତ୍ ବୋର୍ଡଗୁଡ଼ିକ ଉପରେ ନିୟନ୍ତ୍ରଣ ଭୂ ରାଜସ୍ୱ ଏବଂ ସରକାରୀ ଓକିଲ ନିଯୁକ୍ତି କ୍ଷେତ୍ରରେ ଥିବା ବିବାଦଗୁଡ଼ିକ ସଂକ୍ରାନ୍ତରେ ସହମତ ହୋଇଛନ୍ତି ଦିଲ୍ଲୀ ସରାକରଙ୍କର ଦୁର୍ନୀତି ନିବାରଣ ବ୍ୟୁରୋ ଦ୍ୱାରା ଦୁର୍ନୀତି ମାମଲା ଗୁଡ଼ିକର ତଦନ୍ତ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ଦ୍ୱାରା କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି କୋର୍ଟ କହିଛନ୍ତି ଉପରାକ୍ୟପାଳଙ୍କ ବଦଳରେ ଦିଲ୍ଲୀ ସରକାର ସରକାରୀ ଓକିଲ ଓ ଆଇନ୍ ଅଧିକାରୀ ମାନଙ୍କୁ ନିଯୁକ୍ତି ଦେଇପାରିବେ ଏସ୍ସି ବିଜେପି ଆପ୍ ଦିଲ୍ଲୀ ସରକାରଙ୍କ ସେବା ନିୟନ୍ତ୍ରଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟକୁ ଦିଲ୍ଲୀ ବିଜେପି ଶାଖା ସ୍ୱାଗତ ଜଣାଇଛି ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ବିଜେନ୍ଦ୍ର ଗୁପ୍ତା କହିଛନ୍ତି ଏ ସଫକ୍ରାନ୍ତରେ କୌଣସି ବିବାଦ କିୟା ସନ୍ଦେହ ରହିବା ଉଚିତ୍ ନୁହେଁ ଏବଂ ଆମ୍ ଆଦ୍ମି ପାର୍ଟି ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଗ୍ରହଣ କରିବା ବିଧେୟ ତେଣେ ଆମ୍ ଆଦ୍ମି ପାର୍ଟି କହିଛି ଏହି ରାୟରେ କୌଣସି ସ୍ୱଷ୍ଟତା ନାହିଁ ଆପ୍ ପ୍ରବକ୍ତା ସୌରଭ ଭରଦ୍ୱାଜ ସାମ୍ଭାଦିକମାନଙ୍କୁ କହିଛନ୍ତି ଏହି ରାୟ ଦ୍ୱାରା ଦିଲ୍ଲୀବାସୀ ଅସୁବିଧା ଭୋଗିବେ

ସ୍ପତନ୍ତ୍ର ବିଚାରପତି ଅରବିନ୍ଦ କୁମାର କହିଛନ୍ତି ସକ୍ସେନାଙ୍କ ଡାକ୍ତରୀ ରିପୋର୍ଟ ଅଧ୍ୟୟନ କରିବା ପରେ ଆବେଦନର ଶୁଣାଣି କରିବେ ଏହି ରିପୋର୍ଟ ଏପର୍ଯ୍ୟନ୍ତ ଏମ୍ସ୍ରୁ ଆସିନାହିଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସକ୍ସେନା କାମିନ ଲୋଡିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ସାକ୍ସେନାଙ୍କୁ ଜାମିନ୍ ଦେବାକୁ ଆପତ୍ତି ନାହିଁ ହେଲେ ସେ ଦିଲ୍ଲୀ ଛାଡ଼ିପାରିବେ ନାହିଁ

ଅନ୍ୟପକ୍ଷରେ ଭିଭିଆଇପି ହେଲିକପୁର କାରବାର ମାମଲାରେ ଗିରଫ ହୋଇଥିବା କ୍ରୀଷ୍ଟିୟାନ୍ ମିଚେଲ୍ଙ୍କ ଜାମିନ ଆବେଦନରାୟକୁ ଅଦାଲତ ସଂରକ୍ଷିତ ରଖିଛନ୍ତି ଜୟନ୍ତ ସିହା କେନ୍ଦ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ରା କହିଛନ୍ତି ଯେ ଦେଶର ଉଡ଼ାଣ କ୍ଷେତ୍ର ସଂପ୍ରସାରଣରେ 'ଉଡ଼ାନ୍ ଯୋଜନା' ବେଶ୍ ଫଳପ୍ଦ ହୋଇଛି ଆକାଶବାଣୀ ସହ ଏକ ସାକ୍ଷାତକାରବେଳେ ଶୀ ସିହ୍ରା କହିଛନ୍ତି ଉଡାନ୍ ଯୋଜନା ବିଶ୍ୱର ଏକ ଅଭିନବ କାର୍ଯ୍ୟକ୍ରମ ଦିଲ୍ଲୀ ବିମାନ ବନ୍ଦରରୁ ଭିଡ଼ ହ୍ରାସ ପାଇଁ ଖୁବ୍ଶୀଘ୍ର ହିି୍ଡନ୍ ବିମାନ ଘାଟିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି

ହାଇକୋର୍ଟ ହୁଚ୍ ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟରେ ସଂପ୍ରତି ଘଟିଥିବା ବିଷାକ୍ତ ମଦ୍ୟପାନ ମୃତ୍ୟୁ ଘଟଣା ଉପରେ ରାଜ୍ୟ ସରକାରଙ୍କ ଠାରୁ ଜବାବ ଲୋଡିଛନ୍ତି

ସେହି ଆବେଦନରେ ସିବିଆଇ ଦ୍ୱାରା ଘଟଣାର ତଦନ୍ତ ପାଇଁ ଦାବି କରାଯାଉଥିବାବେଳେ ଜିଲ୍ଲା ଅବକାରୀ ଅଫିସରଙ୍କୁ ସସ୍ପେଣ୍ଡ କରାଯିବାକୁ ନିବେଦନ କରାଯାଇଛି

ଭୂମଧ୍ୟ ସାଗରୀୟ ଅଞ୍ଚଳ ବାୟୁପ୍ରବାହ ଜନିତ ପାଗରେ ପରିବର୍ତ୍ତନ ଯୋଗୁଁ ଘ୍ରୁର୍ଷ୍ଣିବାତ୍ୟା ସ୍ଚଷ୍ଟି ହୋଇ ଜାନ୍ମୁ କାଶ୍ମୀର ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟମରୁ ପ୍ରବଳ ବର୍ଷା ଓ ତୁଷାରପାତ ହୋଇଛି

ରାଜସ୍ଥାନରେ ମଧ୍ୟ କାଁ ଭାଁ ବର୍ଷା ହେବାର ସମ୍ଭାବନା ଅଛି

ବିମାନ କର୍ମଚାରୀମାନଙ୍କ ରୋଷ୍ଟରରେ ଅଦଳବଦଳ ଓ ବିମାନ ଚଳାଚଳରେ ସ୍ଥିରତା ପାଇଁ ଏହା କରାଯିବ

ରିଭାଇଜ୍ ବ୍ୟାଡମିଣ୍ଟନ ଅଲମ୍ପିକ ରୌପ୍ୟ ପଦକ ବିଜେତା ପିଭିସିନ୍ଧୁ ଗୌହାଟି ଠାରେ ଚାଲିଥିବା ସିନିୟର ଜାତୀୟ ବ୍ୟାଡମିଷ୍ଟନ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ କ୍ତାର୍ଟର ଫାଇନାଲକୁ ଉଠିଛନ୍ତି